ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଜାତିସଂଘ ମହାସଚିବ ଆକ୍ଷୋନିଓ ଗୁଟେରସ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ବାପୁଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ୟୁଏନ୍ ଗାନ୍ଧି ମିଳିତ କାତିସଂଘ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀକୁ ଆଜି ଆନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରୁଛି

ନୂଆଦିଲ୍ଲୀରେ ଚାରି ଦିନ ଧରି ଚାଲିଥିବା ମହାତ୍କାଗାନ୍ଧି ଆନ୍ତର୍ଜାତିକ ପରିମଳ ସମ୍ମିଳନୀରେ ଆଜି ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ରାଜନୈତିକ ନେତୃତ୍ୱ ସରକାରୀ ଅର୍ଥ ଜନସାଧାରଣଙ୍କ ସହଭାଗିତା ଏବଂ ସହଯୋଗ ସ୍ୱଚ୍ଛ ବିଶ୍ୱ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ ସେ କହିଛନ୍ତି ସରକାର ପରିମଳ ଏବଂ ପୁଷ୍ଟି ସାଧନ ଉପରେ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଭାରତ ମିଶନ ଜରିଆରେ ସାଧାରଣ ଲୋକଙ୍କ ଚାଲିଚଳନରେ ପରିବର୍ତ୍ତନ ଘଟିଛି

ଶ୍ରୀ ମୋଦି କହିଛନ୍ତି ଦେଶର ପାଞ୍ଚ ଲକ୍ଷ ଗାଁ ଏବେ ଖୋଲାରେ ଶୌଚମୁକ୍ତ ହୋଇପାରିଛି ଏହି ଅବସରରେ କାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟରେସ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱଚ୍ଚତା ଦିଗରେ ନେଇଥିବା ପଦକ୍ଷେପ ପାଇଁ ଶୁଭେଚ୍ଛା ଜଣାଇବା ସହ ସ୍ୱଚ୍ଛ ଭାରତ ମହାତ୍ମାଗାନ୍ଧିଙ୍କ ପ୍ରତି ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ହେବ ବୋଲି କହିଛନ୍ତି ଶ୍ରୀ ଗୁଟେରସ୍ କହିଛନ୍ତି ଭାରତ ଭଳି ବିକାଶ ଲକ୍ଷ୍ୟ ହାସଲ ଦିଗରେ ସଫଳତା ପାଇବାକୁ ହେଲେ ସ୍ୱଚ୍ଛତା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବାକୁ ପଡ଼ିବ ସେ କହିଛନ୍ତି ଭାରତ ହେଉଛି ସମସ୍ତଙ୍କ ପାଇଁ ଏକ ଉଦାହରଣ ଯେଉଁଠି ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ସ୍ୱଚ୍ଛତା ଭଳି ଲକ୍ଷ୍ୟ ହାସଲ କରାଯାଇପାରିଛି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ସ୍ୱଚ୍ଚ ଭାରତ ମିଶନ୍ ଖାଲି ସରକାରୀ କାର୍ଯ୍ୟକ୍ରମ ନୁହେଁ ଏହା ଜନଆନ୍ଦୋଳନରେ ପରିଣତ ହୋଇଛି ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି

ସ୍ୱଚ୍ଛ ଭାରତ ମିଶନ୍ ଆରମ୍ଭ ହେବାର ଚାରି ବର୍ଷ ପୂର୍ତ୍ତି ସହ ଏକା ସାଙ୍ଗରେ ଏହି ସମ୍ମିଳନୀ ଆରମ୍ଭ ହୋଇଛି

ସାରା ବିଶ୍ୱରେ ଜଳ ପରିମଳ ଏବଂ ସ୍କୁସ୍ଥ ପରିବେଶର ବାର୍ଭା ସମସ୍ତଙ୍କୁ ନିକଟତର କରାଇପାରିଛି ଏହି ଅବସରରେ ଆଜି ସ୍ୱଚ୍ଛ ଭାରତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ପିଏମ୍ ଆର୍ଟିକ୍ଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜୀବନରେ ସମାନତା ସମ୍ମାନ ସାମଗ୍ରିକତା ଓ ସଶକ୍ତିକରଣ ଚାହୁଁଥିବା କାତିର ଜନକ ମହାତ୍ମାଗାନ୍ଧି ସାରା ବିଶ୍ୱରେ କୋଟି କୋଟି ଜନତାଙ୍କ ହୃଦୟରେ ସ୍ଥାନ ପାଇଥିଲେ ଆଜି ଏକ ଇଂରାଜୀ ଦୈନିକ ସମ୍ଭାଦପତ୍ରରେ ପ୍ରକାଶିତ ସନ୍ଦର୍ଭରେ ଶ୍ରୀ ମୋଦି ଲୋକମାନଙ୍କୁ ଗାନ୍ଧିଜୀଙ୍କ ଗଠନମୂଳକ କାର୍ଯ୍ୟକ୍ରମ ପ୍ରତି ଧ୍ୟାନ ଦେବାକୁ ଆହ୍ୱାନ ଜଣାଇବା ସଙ୍ଗେ ସଙ୍ଗେ ବାପୁଜୀଙ୍କ ସ୍ୱପ୍ନର ଭାରତ ଗଠନ କରିବାପାଇଁ ଏହାକୁ ପଥପ୍ରଦର୍ଶନ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଗାନ୍ଧିଜୀ ମନ ପ୍ରାଣ କାର୍ଯ୍ୟ ଓ ଚିନ୍ତାଧାରାରେ ଭାରତକୁ ଭଲ ପାଉଥିଲେ ଏଣୁ ଭବିଷ୍ୟତ ବଂଶଧରମାନଙ୍କ ପାଇଁ କିଭଳି କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ବାପୁଜୀ ସମାନତା ଓ ସମଷ୍ଟିଗତ ଅଭିବୃଦ୍ଧି ପାଇଁ ଯେଉଁ ଗୁରୁତ୍ୱ ଦେଇଥିଲେ ସେଥିରେ କୋଟି କୋଟି ଅବହେଳିତମାନଙ୍କ ଜୀବନରେ ଉନ୍ନତି ଆଣିବାର ଲକ୍ଷ୍ୟ ଥିଲା ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଅବନ୍ନତି ଭଳି ସ୍ଥିତିରେ ଗାନ୍ଧିଜୀଙ୍କ ଚିନ୍ତାଧାରା ପ୍ରତି ଆଲୋକପାତ କରିବାର ସମୟ ଉପନୀତ ହୋଇଛି ଗାନ୍ଧିଜୀଙ୍କର ସ୍ୱପ୍ନକୁ ସାକାର କରିବାପାଇଁ ଏହିସବୁ ଚିନ୍ତାଧାରାକୁ ଆପଶେଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଅହିଂସା ଓ ସହାବସ୍ଥାନର ମୂଲ୍ୟବୋଧ ଏବଂ ଖାଦ୍ୟ ନଷ୍ଟ ନ କରିବା ଆଭିମ୍ରଖ୍ୟ ପ୍ରଥମେ ଗ୍ରହଣ କରିବାକୁ ପଡ଼ିବ ଗୁଜରାଟ ଗାନ୍ଧି ଗୁଜରାଟ ସରକାର ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅଭିନବ ଉପାୟରେ ପାଳନ କରିଛନ୍ତି

ଗାନ୍ଧିବାଦୀ ପ୍ରତିଷ୍ଠାନ ସ୍ୱଚ୍ଛାସେବୀ ସଂଗଠନ ଓ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାବେ ଅଂଶଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପୋରବନ୍ଦର ସ୍ଥିତ କୀର୍ତ୍ତି ମନ୍ଦିରରେ ଆୟୋଜିତ ମୁଖ୍ୟ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାନବ ଶୃଙ୍ଖଳ କରିଆରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରି ନୂଆ ରେକର୍ଡ ସ୍ନୁଷ୍ଟି କରିଥିଲେ ଅହଜ୍ଞଦାବାଦର ସାବରମତି ଆଶ୍ରମରେ ମଧ୍ୟ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା

ପିଏମ୍ ଏନ୍ଭାର୍ଣ୍ଣମେଣ୍ଟ ଆୱାର୍ଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ ଚାମ୍ପାୟନ୍ ଅଫ୍ ଦି ଆର୍ଥ ପୁରସ୍କାର ଆସନ୍ତାକାଲି ଗ୍ରହଣ କରିବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ଓ ନିରନ୍ତର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ୍ କୁମାର ନୂଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଜାତିସଂଘର ମହାସଚିବ ଆଙ୍କୋନିଓ ଗୁଟେରସ୍ ଏହି ପୁରସ୍କାର ଆସନ୍ତାକାଲି ନୂଆଦିଲ୍ଲୀରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରରେ ଶ୍ରୀ ମୋଦି ଓ ମାକ୍ରନ୍ଙ୍କୁ ପ୍ରଦାନ କରିବେ ପିଏମ୍ ମୋଦି ଗ୍ରୁଟରେସ୍ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟରେସ୍ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି କାତିସଂଘରେ ଜଳବାୟୁ ପରିବର୍ତ୍ତନ ନିରନ୍ତର ଉନ୍ନୟନ ଲକ୍ଷ୍ୟ ଡିଜିଟାଲ୍ ସହଯୋଗ ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ଓ ଶାନ୍ତିରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଉଭୟ ନେତା ଭାବବିନିମୟ କରିଛନ୍ତି

ସୂଚନା ଅନୁଯାୟୀ ଡକ୍ଟର ଅଶ୍କିନ୍ ଅପ୍ଟିକାଲ୍ ଟ୍ୱିଜର୍ କୁହାଯାଉଥିବା ଏକ ଲେଜର୍ ଜ୍ଞାନକୌଶଳ ବିକଶିତ କରାଇଛନ୍ତି ଯାହା ଜୀବବିଜ୍ଞାନ ପଦ୍ଧତି ଅଧ୍ୟୟନରେ ବ୍ୟବହୃତ ହୋଇପାରିବ ଡକ୍ଟର ମୌରୋ ଏବଂ ଷ୍ଟ୍ରିକ୍ଲାଣ୍ଡ ଉଚ୍ଚଶକ୍ତିଶାଳୀ ଏବଂ ଅତି ସୀମିତ ଅବଧିର ଲେଜର୍ ସନ୍ଦନ ସୃଷ୍ଟି କରାଇବାର ଉପାୟ ବିକଶିତ କରାଇଛନ୍ତି

ଜାତୀର ପିତା ମହାତ୍କା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ନାଗାଲାଣ୍ଡର ସ୍ୱାସ୍ଥ୍ୟ ଏବଂ ଇଞ୍ଜିନିୟରିଂ ବିଭାଗ ମନ୍ତ୍ରୀ ଜାକବ୍ ଝି ମୋମି ଆଜି କୋହିମାଠାରେ ଏହା ଘୋଷଣା କରିଛନ୍ତି